ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ରାନରେ ବର୍ଷା ଲାଗିରହିଛି

ସେହିପରି ସୁନ୍ଦରଗଡ଼ ବରଗଡ଼ ଝାରସୁଗୁଡ଼ା ସମ୍ମଲପୁର ଦେବଗଡ଼ ଅନୁଗୁଳ ପୁରୀ କଳାହାଣ୍ଡି ବଲାଙ୍ଗିର ଓ ଢେଙ୍କାନାଳ ଜିଲ୍ଲାରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷା ହେବାର ସୟାବନା ଅଛି ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି

ପରେ ଏହି କପ୍ ସିରପ୍ଗୁଡ଼ିକୁ ଅପମିଶ୍ରିତ କରି ଉଚ ଦାମ୍ରେ ନିଶାଖୋରମାନଙ୍କୁ ବିକ୍ରି କରିଥା'ନ୍ତି

ତେବେ ବୋମାମାଡ଼ର କାରଣ ଜଶାପଡ଼ି ନାହି

ଏନେଇ ବାରମ୍ୟାର ଅଭିଯୋଗ କରିବା ସତ୍ତ୍ ପ୍ରଶାସନ ତାହାକୁ ଅଶଦେଖା କରୁଛି ବୋଲି ସେମାନେ କହିଛନ୍ତି